ଫଳରେ ଧାନ ଓ ଅଶଧାନ ଚାଷ ନ ହୋଇପାରିବାରୁ କୃଷକମାନଙ୍କର ଅର୍ଥନୈତିକ ମାନଦଣ୍ଡ ଖରାପ ହେବାର ଲାଗିଛି

ଭଦ୍ରକ କିଲ୍ଲ ତିହିଡି ମୟରଭଞ୍ ଜିଲ୍ଲାର ଉଦଳା ରାଇରଙ୍ଙପୁର ଆଦି ସ୍ରାନରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି

ମାଓ ସଂଗଠନରେ ପ୍ରର୍ଶ୍ଭ ଆଦର୍ଶ ନଥିବା ସେ କହିଛନ୍ତି

ରିଜର୍ଭ ଇନ୍ପେକୁର ବିକାଶ ହେମ୍ ଏନେଇ ଟାଉନ ଥାନାରେ ଲିଖ୍ତ ଅଭିଯୋଗ କରିଥିଲେ

ପ୍ରବଳଶୀତ ଯୋଗୁଁ ସାଧାରଶ ଜୀବନଯାତ୍ରା ପ୍ରଭାବିତ ହୋଇଛି